ମୋଦୀ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଶନିବାର ଦିନ ଆସାମ ଓ ପଶ୍ଚିମବଙ୍ଗ ଗସ୍ତ କରିବେ

କୋଲକାତାର ଭିକ୍ନୋରିଆ ମେମୋରିଆଲ୍ ଠାରେ ପରାକ୍ରମ ଦିବସ ଉହବର ଉଦ୍ଘାଟନି ସମାରୋହରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିବେ

ପରାକ୍ରମ ଦିବସ ଦେଶର ଯୁବପିଢ଼ିକୁ ଅନୁପ୍ରାଣିତ କରିବ ଏହି ଅବସରରେ ଏକ ସ୍ଥାୟୀ ପ୍ରଦର୍ଶନୀ ଓ ନେତାଜୀଙ୍କ ଉପରେ ପ୍ରୋଜେକ୍ସନ୍ ମ୍ୟାପିଙ୍ଗ୍ ଶୋ'ର ଆୟୋଜନ କରାଯିବ ପ୍ରଧାନମନ୍ତ୍ରୀ ଏହାକୁ ଉଦ୍ଘାଟନ କରିବେ ତା'ଛଡ଼ା ଶ୍ରୀ ମୋଦୀ ଏକ ସ୍ମାରକୀ ମୁଦ୍ରା ଓ ଡାକ ଟିକଟ ଉନ୍ମୋଚନ କରିବେ ନେତାଜୀଙ୍କ ଉପରେ 'ଆମରା ନୂତୋନ୍ ଯୌବୋନେରୀ ଦୃତ୍' ନାମକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି

ଆସାମର ମୂଳ ଅଧିବାସୀମାନଙ୍କୁ ଜମିପଟ୍ଟା ଓ ଆଲଟ୍ମେଣ୍ଟ ସାର୍ଟିଫିକେଟ୍ ପ୍ରଦାନ ସେମାନଙ୍କ ମଧ୍ୟରେ ସୁରକ୍ଷାର ଭାବନା ଜାଗ୍ରତ କରାଇବ ସେଥିପାଇଁ ସରକାର ଏହାକୁ ଅଗ୍ରାଧିକାର ଦେଉଛନ୍ତି

ଏହି ଅବସରରେ ଉଦ୍ବୋଧନ ଦେଇ ଗୃହ ନିର୍ମାଣ ଓ ସହଞ୍ଚଳ ବ୍ୟାପାର ସଚିବ ଦୁର୍ଗା ଶଙ୍କର ମିଶ୍ର 'ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ' ପ୍ରକଳ୍ପ ଗୁଡ଼ିକର ଦ୍ରୁତ କାର୍ଯ୍ୟକାରିତା ଦିଗରେ ଯୋଜନା ପ୍ରସ୍ତୁତ କରିବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଅନୁରୋଧ କରିଛନ୍ତି

ଏହି ପ୍ରତିଷେଧକ ଗୁଡ଼ିକ କୋବିଡ୍ ନାଇଷ୍ଟିନ୍ର ମ୍ବଳୋପ୍ାଟନ କରିବ

ସେହିଭଳି ଲୋକମାନଙ୍କ ଉପରେ ତୀକ୍ଷ୍ମ ନଜର ରଖାଯାଇଛି ସେ କହିଛନ୍ତି କୌଣସି ପ୍ରତିଷେଧକ ଦିଆଯିବା ସ୍ଥଳେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଓ କୁପ୍ରଭାବ କିଛି ଲୋକଙ୍କ ଶରୀରରେ ଦେଖିବାକୁ ମିଳିଥାଏ ବୈଜ୍ଞାନିକମାନଙ୍କ ଦ୍ୱାରା ଯଥେଷ୍ଟ ଯାଞ୍ କରାଯିବା ପରେ ସେଗୁଡ଼ିକୁ ମାନବ ଶରୀରରେ ପରୀକ୍ଷା କରାଯାଇଥିଲା ଓ ଏହାପରେ ଦେଶରେ ଦୁଇଟି ପ୍ରତିଷେଧକ ଟିକାକୁ ଅନୁମୋଦନ କରାଯାଇଥିଲା ସେ କହିଛନ୍ତି ଭାରତରୁ ପ୍ରତିଷେଧକ ନେବାକୁ ବିଶ୍ୱର ଅନେକ ଦେଶ ଅନୁରୋଧ ଜଣାଇଛନ୍ତି କୋବିଡ୍ ନାଇଷ୍ଟିନ୍ ପ୍ରତିଷେଧକଙ୍କୁ ନେଇ ସୃଷ୍ଟି ହୋଇଥିବା ଅପପ୍ରଚାରକୁ ବନ୍ଦ କରାଯିବା ଲାଗି ନିବେଦନ କରି ମନ୍ତ୍ରୀ କହିଛନ୍ତି ପୂର୍ବରୁ ହାଡପୁଟି ଓ ପୋଲିଓ ଭଳି ରୋଗଗୁଡ଼ିକର ନିୟନ୍ତ୍ରଣ ପାଇଁ ପ୍ରତିଷେଧକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଆସିଛି କିନ୍ତୁ କୋବିଡ୍ ନାଇଷ୍ଟିନ୍ ପ୍ରତିଷେଧକ ଉପରେ କିଛି ଲୋକ ଅପପ୍ରଚାର କରୁଥିବାରୁ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ଏହା ଯୋଗୁଁ କିଛି ଲୋକ ପ୍ରତିଷେଧକ ନେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ସତ୍ୟ ସର୍ବଦା ଲୋକଲୋଚନକୁ ଆସିଥାଏ ବୋଲି ଦର୍ଶାଇ ମନ୍ତ୍ରୀ କହିଛନ୍ତି ଭାରତ ସଫଳତାର ସହ କୋବିଡ୍ର ମୁକାବିଲା କରିପାରିବ ପିଏମ୍ ଭାକୁିନେସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବାରାଣସୀର କୋବିଡ୍ ପ୍ରତିଷେଧକ ନେଉଥିବା ବ୍ୟକ୍ତି ଓ ପ୍ରତିଷେଧକ ଦେଉଥିବା କର୍ମୀମାନଙ୍କ ସହ ବାର୍ତ୍ତାଳାପ କରିବେ ସେହି ବ୍ୟକ୍ତିମାନେ ପ୍ରଧାନମନ୍ତ୍ରୀଙ୍କୁ ସେମାନଙ୍କର ଅଭିଜ୍ଞତା ବିଷୟରେ ଜଣାଇବେ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସେମାନଙ୍କ ସହ ଭିଡ଼ିଓ କନ୍ଫରେନ୍ଫିଂ ମାଧ୍ୟମରେ ବାର୍ତ୍ତାଳାପ କରିବେ

ରାଜ୍ୟଗୁଡ଼ିକ ମଧ୍ୟରେ କର୍ଣ୍ଣାଟକ ଶୀର୍ଷ ସ୍ଥାନରେ ରହିଛି ତାହାପରକୁ ଆନ୍ଧ୍ରପ୍ରଦେଶର ସ୍ଥାନ ରହିଛି

ଏହି କ୍ଷେତ୍ରରେ ଅତ୍ୟାଧୁନିକ ଞ୍ଜାନକୌଶଳର ପ୍ରୟୋଗ କରି ଆନ୍ତର୍ଜାତିକ ବଜାରକୁ ଅଧିକରୁ ଅଧିକ ବସ୍ତ୍ର ରପ୍ତାନୀ କରିବା ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଭାରତରେ ପ୍ରଚୁର ପରିମାଣର କଞ୍ଚାମାଲ ଓ ଦକ୍ଷ କାରିଗର ରହିଛନ୍ତି ଏହା ସତ୍ତ୍ୱେ ଭାରତ ଆନ୍ତର୍ଜାତିକ ସ୍ତରରେ ବସ୍ତ ରପ୍ତାନୀ କ୍ଷେତ୍ରରେ ପଛରେ ରହିଛି ଏଥିପାଇଁ ପୂରାତନ ଜ୍ଞାନକୌଶଳର ବ୍ୟବହାର ଓ ଛୋଟ ଛୋଟ ଫାର୍ମ ମୁଖ୍ୟ କାରଣ ବୋଲି ଶ୍ରୀ ନାଇଡୁ କହିଛନ୍ତି ବସ୍ତାନୀ ବିକାଶ ପରିଷଦର ଭର୍ଚୁଆଲ୍ ପ୍ଲାଟଫର୍ମକୁ ଶୁଭାରୟ କରି ସେ କହିଛନ୍ତି ଭାରତରେ ଯେପର୍ଯ୍ୟନ୍ତ ବସ୍ତ୍ର ଉତ୍ପାଦନକାରୀ ଫାର୍ମଗୁଡ଼ିକର ଆକାର ବୃଦ୍ଧି କରାଯାଇ ନାହିଁ ଓ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଭାରତ ଆନ୍ତର୍ଜାତିକ ସ୍ତରର ଚାହିଦା ମୁତାବକ ବସ୍ତ୍ର ଉତ୍ପାଦନ କରିପାରିବ ନାହିଁ ସେ କହିଛନ୍ତି ଛୋଟ ଛୋଟ ସହର ଓ ଗ୍ରାମାଞ୍ଚଳରେ ଅବସ୍ଥିତ ଫାର୍ମଗୁଡ଼ିକୁ ଏଥିପାଇଁ ସହାୟତା ଯୋଗାଇବା ଦିଗରେ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ଶ୍ରୀ ନାଇଡ଼ୁ ସଂଶୋଧିତ ବୈଷୟିକଜ୍ଞାନ ଉନ୍ନତି କରଣ ପାର୍ଷି ଯୋଜନାର ପ୍ରଶଂସା କରି କ୍ଷୁଦ୍ର ଶିଳ୍ପ ଗୁଡ଼ିକର ଉନ୍ନତି ଦିଗରେ ଏହା ଏକ ଉତ୍ତମ ଯୋଜନା ବୋଲି ଦର୍ଶାଇଛନ୍ତି ଭାରତରୁ ଅଧିକ ବସ୍ତ୍ର ଆନ୍ତର୍ଜାତିକ ସ୍ତରରେ ବିକ୍ରୟ ପାଇଁ ଏହା ସାହାଯ୍ୟ କରିବ ବୋଲି ଶ୍ରୀ ନାଇଡୁ କହିଛନ୍ତି

ସେହି ମହଲାରୁ ପ୍ରବଳ ଧୂଆଁ ବାହାରିବାର ଦେଖିବାକୁ ମିଳିଥିଲା

ପୁଲିସ୍ ଓ ପ୍ରଶାସନିକ ଅଫିସରମାନେ ଘଟଣା ସ୍ଥଳୀରେ ଯାଇ ପହଞ୍ଚିଥିଲେ

ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କୋବିସିଲ୍ଡ ପ୍ରତିଷେଧକ ଉତ୍ପାଦନ କରୁଛି ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁସାରେ ମହକୁଦ ଥିବା ପ୍ରତିଷେଧକ ଗୁଡ଼ିକ ନିରାପଦ ଥିବାର ଜଣାପଡ଼ିଛି ଅଗ୍ନିକାଣ୍ଡ ଯୋଗୁଁ ପ୍ରତିଷେଧକ ଉତ୍ପାଦନ ଗବେଷଣାଗାରର ମଧ୍ୟ କୌଣସି କ୍ଷତି ଘଟିନାହିଁ ରାଜନାଥ ଇଣ୍ଡୋନେସିଆ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଇଣ୍ଡୋନେସିଆ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ୍ ପ୍ରବୋଓ୍ବୋ ସୁବିଆନ୍ତୋଙ୍କ ସହ କଥାବାର୍ତ୍ତା କରିଛନ୍ତି ଏକ ଟ୍ୱିଟ୍ କରି ଶ୍ରୀ ସିଂହ କହିଛନ୍ତି ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ଅତ୍ୟନ୍ତ ସଫଳ ରହିଛି କଥାବାର୍ତ୍ତାରେ ଦ୍ୱିପକ୍ଷିୟ ପ୍ରତିରକ୍ଷା ବିଷୟମାନ ସ୍ଥାନ ପାଇଥିଲା ଭାରତ ଇଣ୍ଡୋନେସିଆ ସହ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବାକୁ ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ସିଂହ ଜଣାଇଛନ୍ତି